ସୁପ୍ରିମ୍କୋର୍ଟରେ ରାୟ ପ୍ରକାଶକୁ ବିଳମ୍ବିତ କରିବା ପାଇଁ କଂଗ୍ରେସ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି

ପିଏମ୍ ଇଣ୍ଟରଭ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଷ୍ଟ ଭାବେ କହିଛନ୍ତି ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ସକାଶେ ଅଧ୍ୟାଦେଶ ଜାରି କରିବା ଉପରେ ନିଷ୍ପତ୍ତି ନିଆଯିବ ଏକ ସମ୍ଭାଦସଂସ୍କା ସହ ସାକ୍ଷାତକାରବେଳେ ଶ୍ରୀ ମୋଦି କହିଛନ୍ତି ଅଯୋଧ୍ୟା ମାମଲାରେ ରାୟ ବିଳମ୍ବ କରିବା ପାଇଁ କଂଗ୍ରେସ ଉଦ୍ୟମ ଚଳାଇଛି ସେ କହିଛନ୍ତି କଂଗ୍ରେସର ଓକିଲମାନେ ରାୟ ପ୍ରକାଶରେ ବିଳମ୍ ପାଇଁ ସୁପ୍ରିମ୍କୋର୍ଟରେ ବାଧା ସୃଷ୍ଟି କରୁଛନ୍ତି କୃଷି ଋଣ ଛାଡ଼ ସଂକ୍ରାନ୍ତରେ ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ଶ୍ରୀ ମୋଦି କହିଛନ୍ତି ସେମାନଙ୍କ ଋଣ ପରିଷୋଧ ପାଇଁ ଏହା ଏକ ଉତ୍ତମ ସମାଧାନ ପନ୍ଥା ନୁହେଁ ସେ କହିଛନ୍ତି କୃଷକମାନଙ୍କର ଜୀବନରେ ଉନ୍ନତି ଆଣିବା ପାଇଁ ସରକାର ନିଷ୍ଠାର ସହ ଉଦ୍ୟମ କରୁଛନ୍ତି

ମଧ୍ୟବିତ୍ତମାନଙ୍କ ଉପକାର ପାଇଁ ନିଆଯାଇଥିବା ପଦକ୍ଷେପ ସଂକ୍ୱାନ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି

ଆୟୁଷ୍ମାନ୍ ଭାରତ ମୁଦ୍ରା ଯୋଜନା ଉଡାଣ ଓ ଷ୍ଟାର୍ଟ୍ଅପ୍ ଯୋଜନାଗୁଡ଼ିକ ମଧ୍ୟବିଭ ଶ୍ରେଣୀର ଉପକାର ପାଇଁ ଆରମ୍ଭ କରାଯାଇଛି ରାଫେଲ ଯୁଦ୍ଧ ବିମାନ ସଂକ୍ରାନ୍ତରେ ଏକ ପ୍ରଶ୍ମର ଉତ୍ତର ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏ ସଂକାନ୍ତରେ ସେ ପାର୍ଲାମେଣ୍ଟରେ ବିବୃତ୍ତି ଦେଇଛନ୍ତି ଏବଂ ସୁପ୍ରିମ୍କୋର୍ଟ ରାୟ ମଧ୍ୟ ପ୍ରକାଶ ପାଇଛି ବିମୁଦ୍ରାୟନ ସଂକ୍ରାନ୍ତୀୟ ପ୍ରଶ୍ମର ଉତ୍ତର ଦେଇ ଶ୍ରୀ ମୋଦି କହିଛନ୍ତି ଦେଶର ପ୍ରଗତି ପ୍ରତି ବାଧ ସୃଷ୍ଟି କରୁଥିବା ସମାନ୍ତରାଳ ଅର୍ଥନୀତିର ବିଲୋପ ପାଇଁ ଏହି ପଦକ୍ଷେପ ନିଆଯାଇଛି ଜିଏସ୍ଟି ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ଶୁଳ୍କ ବ୍ୟବସ୍ଥା ସରଳ ହୋଇଛି

ପାକିସ୍ତାନ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଯେକୌଣସି ସରକାର ଗଠନ ହୋଇଛି କେହି ହେଲେ ପାକିସ୍ତାନ ସହ କଥାବାର୍ତ୍ତାକୁ ବିରୋଧ କରିନାହାନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପଡ଼ୋଶୀ ରାଷ୍ଟ୍ରଗଡ଼ିକ ସହ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ରଖିବା ପାଇଁ ନୂଆଦିଲ୍ଲୀର ନୀତିକୁ ସବୁବେଳେ ଅଗ୍ରାଧିକାର ଦିଆଯାଇଛି

ରାଷ୍ଟ୍ରୀୟ ସ୍ପୟଂସେବକ ସଂଘର ଯୁଗ୍ମ ସାଧାରଣ ସମ୍ପାଦକ ଦତ୍ରେୟ ହୋସାବୋଲେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ବିବୃଭି ମନ୍ଦିର ନିର୍ମାଣ ସଂକ୍ରାନ୍ତରେ ଏକ ସକାରାତ୍ମକ ପଦକ୍ଷେପ ଏକ ସମ୍ଭାଦ ସଂସ୍ଥା ସହ ସାକ୍ଷାତକାର ବେଳେ ଗତକାଲି ଶ୍ରୀ ମୋଦି କହିଥିଲେ ବିଚାର ପ୍ରକ୍ରିୟା ଶେଷ ହେଲା ପରେ ରାମମନ୍ଦିର ନିର୍ମାଣ ସଂକ୍ନାନ୍ତରେ ଅଧ୍ୟାଦେଶ ଜାରି କରିବା ପାଇଁ ନିଷ୍ପଭି ନିଆଯାଇ ପାରିବ

ସେହି ପ୍ରସ୍ତାବରେ ବିଜେପି ପକ୍ଷରୁ କୁହାଯାଇଥିଲା ଦୁଇ ସମ୍ପଦାୟ ମଧ୍ୟରେ କଥାବାର୍ତ୍ତା ମାଧ୍ୟମରେ କିମ୍ବା ଆବଶ୍ୟକ ସ୍ଥୁଳେ ଆଇନ୍ ପ୍ରଣୟନ କରାଯାଇ ଅଯୋଧ୍ୟାରେ ରାମଜନୁଭୂମି ମନ୍ଦିର ନିର୍ମାଣ କରିବାକୁ ଉଦ୍ୟମ କରାଯିବ

ଟ୍ରିପଲ୍ ତଲାକ୍ ବିଲ୍ ମୁସଲମାନ ମହିଳା ବିବାହ ଅଧିକାର ସୁରକ୍ଷା ବିଲ୍ ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବାର କାର୍ଯ୍ୟସ୍କଚୀ ରହିଛି ଆଇନ୍ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍ ଉପସ୍ଥାପିତ କରିବେ ବିରୋଧି ଦଳର କକ୍ଷତ୍ୟାଗ ସହ ଏହି ବିଲ୍ ଗତ ସପ୍ତାହରେ ଲୋକସଭାରେ ପାଶ୍ ହୋଇଯାଇଛି ତତ୍କାଳୀନ ତିନି ତଲାକ୍ ପ୍ରଥାକୁ ବିଲ୍ରେ ଅବୈଧ ଘୋଷଣା କରାଯାଇଛି ଓ ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ ଦଶ୍ଚର ବ୍ୟବସ୍ଥା ରହିଛି ଆମର ସମ୍ଭାଦଦାତା ଜଣାଇଛନ୍ତି ଯେ ଏହି ବିଲ୍କୁ ଯାଞ୍ଚ ପାଇଁ ଚୟନ କମିଟି ନିକଟକୁ ପଠାଇବା ପାଇଁ ଦାବି କରି କଂଗ୍ରେସ ନେତୃତ୍ୱରେ ବିରୋଧି ଦଳର ସଦସ୍ୟମାନେ ହଟ୍ଟଗୋଳ କରିଥିଲେ ସଂସଦୀୟ ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋୟଲ କହିଥିଲେ ଏହି ବିଲ୍ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତତ ଅଛନ୍ତି ବୋଲି କହି ଏହାକୁ ପାସ୍ କରେଇବା ଲାଗି ସଦସ୍ୟମାନଙ୍କୁ ନିବେଦନ କରିଥିଲେ

ଗତବର୍ଷ ଅକ୍ଟୋବର ମାସରେ ଆଦାୟ ହୋଇଥିବା କିଏସ୍ଟି ଠାରୁ ଏହା ଏକ ଲକ୍ଷ କୋଟି ଟଙ୍କା ଅଧିକ

କର୍ଣ୍ଣାଟକ ବିଜେପି କୃଷକମାନଙ୍କ ଋଣ ଛାଡ଼ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଉପରେ ଜନତା ଦଳ ସେକୁଲାର ମୁଖ୍ୟ ଏଚ୍ଡି ଦେବେଗୌଡ଼ାଙ୍କ ମନ୍ତବ୍ୟକୁ କର୍ଣ୍ଣାଟକ ରାଜ୍ୟ ବିଜେପି ଶାଖା ସଭାପତି ବିଏସ୍ ୟେଦୁରାପ୍ପା ତୀବ୍ର ସମାଲୋଚନା କରିଛନ୍ତି

ଏ ସଂକ୍ରାନ୍ତରେ ସବିଶେଷ ସୂଚନା ଦେବାକୁ ଯାଇ ଶ୍ରୀ ୟେଦୁରାସ୍ପା କହିଛନ୍ତି

ଆର୍ମି ଚିପ୍ ସେନା ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ୱତ୍ ଜାନ୍ଗୁ କାଶ୍ମୀରକୁ ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ଯବାନ୍ମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ଏହି କଥାବାର୍ତ୍ତା ବେଳେ ସେ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳର କମାଣ୍ଡ ବାହିନୀର ଲେପ୍ଟନାଣ୍ଟ ଜେନେରାଲ୍ ରଣବୀର ସିଂହ ଏବଂ ଚିନାର୍ ବାହିନୀର କମାଣ୍ଡର ଲେପୁନାଙ୍କ ଜେନେରାଲ୍ ଏକେ ଭଟ୍ଟଙ୍କ ସହ କୁପୁୱାଡ଼ା କିଲ୍ଲା ପରିଦର୍ଶନ କରି ସେଠାରେ ମୁତୟନ ଯବାନମାନଙ୍କ ସହ କଥାବାର୍ତ୍ତା କଳାବେଳେ ସମ୍ପ୍ରତି ଅନୁପ୍ରବେଶ ଦମନ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଶ୍ରୀ ରାଓ୍ପତ୍ଙ୍କୁ ଅବଗତ କରାଯାଇଛି ସୀମାନ୍ତରେ ସତର୍କ ରହିବା ସହ ନିୟନ୍ତ୍ରଣ ରେଖାରେ ତୀକ୍ଷ୍ମ ଦୂଷ୍ଟି ରଖିବାରେ ଯବାନମାନଙ୍କର ମନବଳକୁ ସେ ପ୍ରଶଂସା କରିଛନ୍ତି ଏବଂ କୌଣସି ପ୍ରକାରର ଆକ୍ରମଣକୁ ପ୍ରତିହତ କରିବା ପାଇଁ ସଦା ସଜାଗ ରହିବାକୁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ତା ପରେ ସେ ରାଜ୍ୟ ବରିଷ୍ଣ ପୁଲିସ୍ ଅଧିକାରୀମାନଙ୍କ ସହ ଆଭ୍ୟନ୍ତରୀଣ ନିରାପଭା ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଥିଲେ

ବିମୁଦ୍ରାୟନ ଓ ଜିଏସ୍ଟି କାର୍ଯ୍ୟକାରୀତା ଯୋଗୁଁ ଅର୍ଥାଭାବରେ ଥିବା ଅଣୁ କ୍ଷୁଦ୍ର ଓ ମଧ୍ୟମ ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡ଼ିକ ଏହାଦ୍ୱାରା ଉପକୃତ ହେବେ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ଏକ ବିବୃଭିରେ କୁହାଯାଇଛି ଏମ୍ଏସ୍ଏମ୍ଇଗୁଡ଼ିକର ଆକାଉଣ୍ଟସ୍ ପୁନର୍ଗଠନ କରିବା ପାଇଁ ସୁଯୋଗ ଦେବା ସକାଶେ ଏହି ନିଷ୍ପଭି ନିଆଯାଇଛି

ବାଂଲାଦେଶ ବଂଲାଦେଶରେ ନବନିର୍ବାଚିତ ସାଂସଦମାନେ ଆସନ୍ତାକାଲି ଶପଥ ନେବେ

ଆଜି ଏ ସଂକ୍ରାନ୍ତୀୟ ଗେଜେଟ୍ ବିବୃଭି ପ୍ରକାଶ ପାଇବ ବୋଲି ସୂଚନା ମନ୍ତ୍ରୀ ହସାନୁଲ୍ ହକ୍ ଇନୁଙ୍କ ବିବୃଭିକୁ ଉଦ୍ଧାର କରି ବାଂଲାଦେଶର ଗଣମାଧ୍ୟମ କହିଛି

ଏ ଡିଫେନ୍ସ ପ୍ରତିରକ୍ଷା ଏରୋସ୍କେସ୍ ଯୁଦ୍ଧ ବିମାନ ଯନ୍ତ୍ରପାତି ନିର୍ମାଣ ଶିଳ୍ପ ବିକାଶ ନିୟନ୍ତ୍ରଣ ଆଇନ୍ ଅଧୀନରେ କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରୁ ଲାଇସେନ୍ନ ନେବାର ଆବଶ୍ୟକତା ପଡ଼ିବ ନାହିଁ ବୋଲି ସରକାର କହିଛନ୍ତି

ବକ୍ସିଂ କର୍ଣ୍ଣାଟକର ବିଜୟ ନଗର ଠାରେ ଚାଲିଥିବା ତୂତୀୟ ମହିଳା ଜାତୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଚଣ୍ଡିଗଡ଼ ଦିଲ୍ଲୀ ଓ ପଞ୍ଜାବର ପ୍ରତିଯୋଗୀମାନେ ଗତକାଲି ଦ୍ୱିତୀୟ ଦିନରେ ସର୍ବାଧିକ ବିଜୟ ହାସଲ କରିଛନ୍ତି